ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ଆଜି ଜାତୀୟ ପ୍ରେସ୍ ଦିବସ

ଏବଂ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଛି ଥଣ୍ଡା

ଏବେ ଜିଲ୍ଲାପାଳ ଥିବା ମନୀଷ ଅଗ୍ରଓ୍ୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ଉପସଚିବ ଭାବେ ଦାୟିତ୍ୱ ଦିଆଯାଇଛି

ଏହି ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ସମସ୍ତ ଗଣମାଧ୍ଧମ ପ୍ରତିନିଧି ମାନଙ୍କୁ ଶୁଭେଛା ଜଣାଇଛନ୍ତି